ଥାର୍ଡ ଫେଜ୍ ଲକ୍ଡାଉନ କୋଭିଡ୍ ନାଇଷ୍ଟିନ୍ ମହାମାରୀ ଯୋଗୁଁ ଉପୁଜିଥିବା ପରିସ୍ଥିତି ଦୃଷ୍ଟିରୁ ଜାରି କରାଯାଇଥିବା ତୃତୀୟ ପର୍ଯ୍ୟାୟ ଲକ୍ଡାଉନ ଆଜିଠାରୁ ଆରମ୍ଭ ହୋଇଛି ସଂକ୍ରମଣର ଅପେକ୍ଷାକୃତ କମ୍ ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ କେତେକ କଟକଣା କୋହଳ ସହିତ କେନ୍ଦ୍ର ସରକାର ଗତ ଶୁକ୍ରବାର ଦିନ ଆକିଠାରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲକ୍ଡାଉନ ଅବଧିର ସଫପ୍ରସାରଣ ଘୋଷଣା କରିଥିଲେ

କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଗ୍ରୀନ୍ ଜୋନ୍ଗୁଡ଼ିକରେ କେବଳ ଜନସମାବେଶକୁ ବାଦ ଦେଇ ବସ୍ତୁତଃ ସମସ୍ତ ଦୈନନ୍ଦିନ ଗତିବିଧିକୁ ଅନୁମତି ମିଳିଛି ସରକାର ପର୍ଯ୍ୟାୟ କ୍ରମେ ଲକଡାଉନକୁ ପ୍ରତ୍ୟାହାର କରିନେବା ପାଇଁ ଯୋଜନା କରୁଛନ୍ତି ବୋଲି ଏଥିରୁ ଜଣାପଡ଼ୁଛି ଆମ ସମ୍ଘାଦଦାତା ଜଣାଇଛନ୍ତି ବିମାନ ରେଳ ଯାତ୍ରା ମେଟ୍ରୋ ସେବା ସଡ଼କ ପଥରେ ଆନ୍ତଃ ରାଜ୍ୟ ଗମନାଗମନକୁ ଏହି ତୃତୀୟ ପର୍ଯ୍ୟାୟ ଲକ୍ଡାଉନ କାଳରେ ବାରଣ କରାଯାଇଛି ସ୍କୁଲ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ସମୟରେ ପୂର୍ବଭଳି ମଧ୍ୟ ବନ୍ଦ ରହିବ ତେବେ ସମସ୍ତ କୃଷିଭିଭିକ କାର୍ଯ୍ୟ ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି ଗ୍ରାମୀଣ ଭାରତରେ ମନରେଗା କାର୍ଯ୍ୟ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଏବଂ ଇଟା ଭାଟିଗୁଡ଼ିକୁ ଖୋଲିବା ପାଇଁ ଅନୁମତି ମିଳିଛି ସମଗ୍ର ଦେଶରେ ଯେଉଁ ସବୁ କ୍ଷେତ୍ର ଉପରେ କଟକଣା ରହିଛି ସେସବୁ ବ୍ୟତୀତ ଗ୍ରୀନ୍ଜୋନ୍ଗୁଡ଼ିକରେ ଅନ୍ୟ ସମସ୍ତ କାର୍ଯ୍ୟକଳାପ ଜାରି ରହିବ

ସମଗ୍ର ଦେଶରେ ସାମଗ୍ରୀ ପରିବହନ ପାଇଁ ମଧ୍ୟ ଅନୁମତି ମିଳିଛି ଅବରୋଧ ଅଞ୍ଚଳ ଭାବେ ଘୋଷିତ ହୋଇନଥିବା ଇଲାକାରେ ଗୋଟିକିଆ ମଦ ଓ ପାନ ଦୋକାନ ଖୋଲାଯାଇ ପାରିବ ବୋଲି ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଜୀବନ ଧାରଣ ଓ ବ୍ୟବସାୟ କ୍ଷେତ୍ରରେ ସ୍ୱାଭାବିକ ଅବସ୍ଥା ଫେରାଇ ଆଶିବା ଉଦ୍ଦେଶ୍ୟରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନରେ ଅନେକ କଟକଣାକୁ ପ୍ରତ୍ୟାହାର କରିନିଆଯାଇଛି ପ୍ରେସିଡେଣ୍ଟ ଭିସି ପିଏମ୍ କୋଭିଡ୍ ନାଇଷ୍ଟିନ୍ ବିରୋଧରେ ଜାରିଥିବା ସଂଗ୍ରାମରେ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ଦେଶ ତରଫରୁ କୃତଜ୍ଞତା ଜ୍ଞାପନକୁ ଭାରତୀୟ ସଶସ୍ତ ସେନା ଯେଭଳି ଭାବରେ ଉପସ୍ଥାପନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାହାର ଉଚ୍ଚ ପ୍ରଶଂସା କରିଛନ୍ତି ଏକ ଟ୍ୱିଟ୍ରେ ଶ୍ରୀ କୋବିନ୍ଦ କହିଛନ୍ତି ସାମଗ୍ରିକ ଅଙ୍ଗୀକାରବଦ୍ଧତା ଓ ଶୃଙ୍ଖଳା ମାଧ୍ୟମରେ କରୋନା ଭ୍ତାଣୁକୁ ପରାହତ କରିବା ପାଇଁ ସମଗ୍ର ଦେଶ ପ୍ରତିଜ୍ଞାବଦ୍ଧ ହୋଇଛି ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଡାକ୍ତର ନର୍ସ ପୁଲସ କର୍ମୀ ସରକାରୀ ଅଧିକାରୀ ଗଣମାଧ୍ୟମ ସଫେଇ କର୍ମଚାରୀ ଆଦି ଅଗ୍ରଣୀ କରୋନା ଯୋଦ୍ଧାଙ୍କର ନିସ୍ୱାର୍ଥପର ସେବା ଓ ତ୍ୟାଗ ପ୍ରତି ସମ୍ମାନ ଜଣାଇ ସେନାର ଏଭଳି ପ୍ରଦର୍ଶନକୁ ସ୍ୱାଗତ କରିଛନ୍ତି ସ୍ଥଳସେନା ଦ୍ୱାରା ବିଭିନ୍ନ ଧୁନ୍ ପରିବେଷଣ ନୌସେନା କାହାଜ ଦ୍ୱାରା ବିଭିନ୍ନ ଆକାର ରଚନା ତଥା ବାୟୁସେନାର ପୁଷ୍ପବୃଷ୍ଟି କରୋନା ଯୋଦ୍ଧାଙ୍କ ପ୍ରତି ସମର୍ଥନର ଏକ ଉତ୍କଳ ନିଦର୍ଶନ ନାଗରିକମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବୋପରି ଭାବୁଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପ୍ରତି ସାରା ରାଷ୍ଟ୍ର କୃତଜ୍ଞ ବୋଲି ଶ୍ରୀ ନାଇଡୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଶସ୍ତ ସେନା ଦ୍ୱାରା କୋଭିଡ୍ ଯୋଦ୍ଧାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ଭ୍ୟସୀ ପ୍ରଶଂସା କରିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ମୋଦୀ କହିଛନ୍ତି ସଶସ୍ତ ସେନା ପକ୍ଷରୁ ଏହା ଏକ ମହତ୍ୱପୂର୍ଣ୍ଣ ଭାବଭଙ୍ଗିମାର ପ୍ରଦର୍ଶନ ସେନାର ଏହି ନିଷ୍ପଭିକୁ ସ୍ୱାଗତ କରି ଶ୍ରୀ ମୋଦୀ କହିଛନ୍ତି କଠିନ ପରିସ୍ଥିତିରେ ମଧ୍ୟ ଭାରତୀୟ ସଶସ୍ତ ସେନା ରାଷ୍ଟ୍ରକୁ ସୁରକ୍ଷିତ ରଖିବା ସହିତ ଦେଶବାସୀଙ୍କୁ ସାହାଯ୍ୟ କରିବାରେ ପଛଘ୍ରୁଞ୍ଚା ଦିଅନ୍ତି ନାହିଁ ଭାରତକୁ କୋଭିଡ୍ ନାଇଣ୍ଟିନ୍ ମୁକ୍ତ କରିବା ପାଇଁ ଏହି ଅଗ୍ରଣୀ ଯୋଦ୍ଧାମାନେ ଯେଭଳି ଅନବରତ ସଂଗ୍ରାମ ଚଳାଇଛନ୍ତି ଭାରତୀୟ ସଶସ୍ତ ସେନା ଏକ ଅନନ୍ୟ ଢଙ୍ଗରେ ସେମାନଙ୍କର ଏହି ପ୍ରୟାସ ପ୍ରତି ସମ୍ମାନ ପ୍ରଦର୍ଶନ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀ ମୋଦୀ ତାଙ୍କ ଟ୍ୱିଟର ହ୍ୟାଣ୍ଡଲରେ ସେନାର ଏହି କାର୍ଯ୍ୟକ୍ରମର ଭିଡ଼ିଓ ସେୟାର କରିଛନ୍ତି

ବିଶ୍ୱବ୍ୟାପୀ ମହାମାରୀ କରୋନା ବିରୋଧରେ ଦେଶ ଯେଉଁ ଲଢେଇ ଜାରି ରଖିଛି ସେଥିରେ ପୁଲିସ ବାହିନୀର ଅତ୍କଳନୀୟ ସାହାସିକ ପ୍ରୟାସକୁ ସମ୍ମାନ ଜଣାଇ ତିନି ବାହିନୀର ମୁଖ୍ୟ ଗତକାଲି ସକାଳେ ନୂଆଦିଲ୍ଲୀସ୍ଥିତ କାତୀୟ ପୁଲିସ ସ୍କାରକୀ ଠାରେ ଶ୍ରଦ୍ଧାସ୍କୁମନ ଅର୍ପଣ କରିଥିଲେ ପୋଲିସର ଏହି ପ୍ରୟାସକୁ ସଲାମ ଜଣାଇ ଭାରତୀୟ ବାୟୁସେନା ହେଲିକପୁରରୁ ଜାତୀୟ ପୁଲିସ ସ୍କାରକୀ ଉପରେ ପୁଷ୍ପବୃଷ୍ଟି କରାଯାଇଥିଲା କରୋନା ଯୋଦ୍ଧାମାନଙ୍କୁ ଧନ୍ୟବାଦ ଜଣାଇ ତିନି ସେନା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ପ୍ରତିରକ୍ଷା କର୍ମଚାରୀ ମୁଖ୍ୟ ବିପିନ ରାଓ୍ୱତ ଗତ ଶୁକ୍ରବାର ଘୋଷଣା କରିଥିଲେ ଆମର ସମ୍ଭାଦଦାତା ଜଣାଇଛନ୍ତି ସାର୍ ଗଙ୍ଗାରାମ ହସ୍ପିଟାଲ ଦିନ୍ ଦୟାଲ ଉପାଧ୍ୟାୟ ହସ୍ପିଟାଲ ଓ ଲୋକନାୟକ କୟପ୍ରକାଶ ନାରାୟଣ ହସ୍ପିଟାଲ ସମେତ ଦିଲ୍ଲୀ ସହରର ସମସ୍ତ ହସ୍ପିଟାଲ ଉପରେ ବାୟୁସେନା ଯେତେବେଳେ ଲାଲଗୋଲାପ ପାଖୁଡା ବିଞ୍ଚ୍ଚ ଚାଲିଥିଲା ସ୍ୱଚ୍ଚ ବୃଷ୍ଟି ଓ ମେଘୁଆ ଆକାଶ ସେହି ଦୃଶ୍ୟକୁ ଆହୁରି ଚିତାକର୍ଷକ କରିଦେଇଥିଲା

ଆକାଶରୁ ସ୍ୱଷ୍ଟ ଦୂଶ୍ୟମାନ ହେଉଥିବା ଲଡ଼ୁଆ ବିମାନ ଯୋଗେ ଏହି ପୁଷ୍ପ ବୃଷ୍ଟିର ମୁହ୍ରର୍ଭ କଠିନ ସମୟ ଦେଇ ଗତି କରୁଥିବା ଦେଖଣାହାରୀଙ୍କୁ କିଛି ସମୟ ପାଇଁ ଭାବବିହ୍ୱଳ କରିଦେଇଥିଲା ଭାରତୀୟ ସ୍ଥଳସେନାର ବ୍ୟାଣ୍ଡ ପକ୍ଷରୁ ନରେଲା କ୍ୱାରାଣ୍ଟାଇନ କେନ୍ଦ୍ରଠାରେ କିଛି ସମୟ ପାଇଁ ଧୂନ୍ ପରିବେଷଣ କରାଯାଇଥିଲା ସେହିପରି ମୁମ୍ବାଇ କୋଲ୍କାତା ଚଣ୍ଡିଗଡ଼ ବାରାଣସୀ ପାଟନା ଲକ୍ଷ୍ମୌ ସମେତ ଇଟାନଗରଠାରୁ ଆରମ୍ଭ କରି ଗାନ୍ଧିନଗର ପର୍ଯ୍ୟନ୍ତ ଦେଶରେ ଥିବା ଅନେକ ସହର ଉପରେ ବାୟୁସେନାର ହେଲିକପ୍ଟରଗୁଡ଼ିକ ଗତକାଲି ପୁଷ୍ପଚୃଷ୍ଟି କରୁଥିବାର ଦେଖାଯାଇଥିଲା ସେହିପରି ମୁମ୍ବାଇ ଜୟପୁର ଅହମ୍ମଦାବାଦ ଗୁଆହାଟୀ ପାଟନା ଲକ୍ଷ୍ରୌ ତ୍ରିଭାନ୍ଦ୍ରମ୍ ହାଇଦ୍ରାବାଦ ପୋର୍ଟ ବ୍ଲେୟାର୍ ଚେନ୍ନାଇ ବେଙ୍ଗାଲୁରୁ ଓ ଭୁବନେଶ୍ୱର ଆଦି ସହରର ଆକାଶରେ ଗତକାଲି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା ସେହିପରି ମୁମ୍ୟାଇ କୋଚି ବିଶାଖାପଟ୍ଟନମ୍ ଓ ଗୋଆର ହସ୍କିଟାଲ୍ଗୁଡ଼ିକରେ ଗତକାଲି ନୌସେନାର ହେଲିକପ୍ଟରଗୁଡ଼ିକରୁ ପୁଷ୍ପବୃଷ୍ଟି କରାଯାଇଥିଲା

ଗ୍ରୀନ୍ ଜୋନ୍ରେ ଥିବା ଖଣ୍ଡପୀଠ ବା କୋର୍ଟ୍ଗୁଡ଼ିକ ସାମାଜିକ ଦୂରତ୍ୱ ପରିମଳ ବ୍ୟବସ୍ଥା ଓ ପ୍ରତ୍ୟକ୍ଷ ସମ୍ପର୍କ ଭଳି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରିବେ ଏହି ବିଜ୍ଞପ୍ତିରେ ଆହୁରି କୁହାଯାଇଛି ଏହିସବୁ ଅଞ୍ଚଳରେ ହାଇକୋର୍ଟଗୁଡ଼ିକ କିପରି କାର୍ଯ୍ୟ ସମ୍ପାଦନ କରିବେ ତାହା ବାର୍ ଆସୋସିଏସନର ସଭାପତି ଓ ସମ୍ପୃକ୍ତ ବେଞ୍ଚଗୁଡ଼ିକର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇ ସ୍ଥିର କରାଯିବ ସେହିପରି ରେଡ୍ଜୋନ୍ ଓ ଅରେଞ୍ଜ କୋନ୍ଗୁଡ଼ିକରେ ଜରୁରୀ ମାମଲାଗୁଡ଼ିକ ସମ୍ପୃକ୍ତ ବେଞ୍ଚଗୁଡ଼ିକର ରେଜିଷ୍ଟ୍ରାରଙ୍କ ସହ ଯୋଗାଯୋଗ କରାଯାଇ ଇମେଲ୍ ଯୋଗେ ପଞ୍ଜିକୃତ କରାଯିବ ମାମଲାର ତୁରନ୍ତ ଶୁଣାଣି ପାଇଁ ଆବଶ୍ୟକତା ରହିଛି କି ନାହିଁ ତାହା ରେଜିଷ୍ଟ୍ରାର ସ୍ଥିର କରିବା ପରେ ଖଶ୍ଚପୀଠର ଅଧ୍ୟକ୍ଷଙ୍କୁ ସେ ସମ୍ପର୍କରେ ସଚନା ଦିଆଯିବ ଏହାପରେ ଖଶ୍ଚପୀଠର ଅଧ୍ୟକ୍ଷ ଏହି ମାମଲାର ତୁରନ୍ତ ଶୁଣାଣି ହେବ କି ନାହିଁ ସେ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପଭି ନେବେ ଯଦି ଏହି ମାମଲାର ଶୁଣାଣି ପାଇଁ ନିଷ୍ପଭି ହୁଏ ତେବେ ସିସ୍କୋ ୱେବେକ୍ସ ଅନ୍ଲାଇନ୍ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ତାହା ସମ୍ପାଦିତ ହେବ